ବୈଠକ ପରେ କୃଷି ବିଭାଗର ସ୍ୱତନ୍ତ ସଚିବ ସୁରେଶ କୁମାର ବଶିଷ୍ କହିଛନ୍ତି ପଙ୍ଗପାଳ ଛତିଶଗଡର କୋରିଆ ଜିଲ୍ଲାରୁ ମଧପ୍ରଦେଶ ପଳାଇଛନ୍ତି

ବିଲ୍ରେ କୌଣସି ଫସଲ ନ ଥିବାରୁ ଅରଖଗଛର ପତ୍ର ଝିଣ୍ଟିକା ମାନଙ୍କର ଆହାର ପାଲଟିଛି ରାସ୍ତା କଡରେ ଥିବା ଏହି ଗଛକୁ ଝିଣ୍ଟିକା ଗୁଡିକ ଖାଇ ଲଣ୍ଡା କରି ଦେଉଛନ୍ତି ପଙ୍ଗପାଳ ଯୋଗୁଁ କିଲ୍ଲାର ଚାଷୀ ମାନେ ଭୟଭୀତ ହୋଇ ରହିଥିବା ବେଳେ ବର୍ଭମାନ ଏହି ଝଝିକା ଚାଷୀ କୁଳର ଚିନ୍ତାକୁ ଦିବୁଶିତ କରିଛି ଏହା ଉପରେ ନଜର ରଖାଯିବା ସହ ଏ ସମ୍ମର୍କରେ ଚାଷୀ ମାନଙ୍କୁ ଅବଗତ କରାଯାଇଥିବା ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ରାମଚନ୍ଦ୍ର ପଟ୍ଟନାୟକ କହିଛନ୍ତି

ଯାତ୍ରୀମାନେ ଆରକ୍ଷଣ କେନ୍ଦ୍ରମାନଙ୍କରେ ଏବଂ ଆଇଆର୍ସିଟିସି ଓ୍ୱେବ୍ସାଇଟ୍ରେ ମଧ୍ଧ ଟିକେଟ୍ କରିପାରିବେ

ଅନ୍ୟପକ୍ଷରେ ଏବର୍ଷ ସ୍ଚନା ଓ ଲୋକସମ୍ର୍କ ବିଭାଗକୁ ସ୍ାନ ଯାତ୍ରାର ସିଧାପ୍ରସାରଣ ଦାୟିତ୍ୱ ଦିଆଯାଇଛି ଏଥିପାଇଁ ଆଜି ବିଭାଗୀୟ ସଚିବ ସଞ୍ଞୟ ସିଂ ସ୍ତିତି ଅନୁଧ୍ଧାନ କରିଛନ୍ତି

ତେବେ ଆଜି ଅପରାହ୍ବରେ ରାଜ୍ୟର ଅଧିକାଂଶ ସ୍ତାନରେ ଘଡଘଡି ସହ ବର୍ଷା ହୋଇଥିବାର ଜଣାପଡିଛି

ଏହାସହ ଏହିସବୁ ଜିଲ୍ଲାଗୁଡିକରେ କେତୋଟି ସ୍ସାନରେ ଘଡଘଡି ସହ ବଷା ହେବା ନେଇ ଆଞ୍ଚଳିକ ପାଶିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି